କୋଭିଡ୍ ନାଇଷ୍ଟିନ୍ ନମୁନାର ପରୀକ୍ଷା ପାଇଁ ସରକାର ସଂଗ୍ରହ କରିଥିବା ଏହା ହେଉଛି ଏ ଧରଣର ପ୍ରଥମ ମେସିନ୍

ଏହା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସଂକ୍ରମଣରହାର କମ୍ କରିବ

ଏହାଦ୍ୱାରା ଦେଶର କୋଭିଡ୍ ନାଇଷ୍ଟିନ୍ ନମ୍ରନା ପରୀକ୍ଷା ଦକ୍ଷତା ବହ୍ରମାତ୍ରାରେ ବୃଦ୍ଧି ପାଇବ

ମାଲେକ୍ର ଏହା ତାର ଦ୍ୱିତୀୟ ଯାତ୍ରା ସେଠାରେ ଅଟକି ରହିଥିବା ଭାରତୀୟମାନଙ୍କୁ ଆଶିବା ପାଇଁ ଅପରେସନ୍ ସମୁଦ୍ର ସେତୁର ଅଂଶ ସ୍ୱର୍ପ ଆଇଏନ୍ଏସ୍ ଜଳାସ୍ୱ ମାଲେରେ ପହଞ୍ଚିଛି

ମାଲେ ସ୍ଥିତ ଭାରତୀୟ ହାଇକମିଶନର ସଂଜୟ ସ୍ରଧୀର ଏହି ଅଭିଯାନ ପାଇଁ ଭାରତୀୟ ନୌବାହିନୀକୁ ଧନ୍ୟବାଦ ଜଣାଇଛନ୍ତି

ରେଳ ମନ୍ତ୍ରଶାଳୟ କହିଛି ସମ୍ପୁକ୍ତ ରାଜ୍ୟ ସରକାରମାନଙ୍କ ସହ ବୁଝାମଣା ପରେ ରେଳବାଇ ଦ୍ୱାରା ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ଚଳାଚଳ କରାଯାଉଛି ଶ୍ରମିକ ସ୍ୱେଶାଲ୍ ଟ୍ରେନ୍ଗୁଡ଼ିକ ଆନ୍ଧ୍ରପ୍ରଦେଶ ବିହାର ଛତିଶଗଡ଼ ହିମାଚଳ ପ୍ରଦେଶ ଜାମ୍ମୁ ଓ କାଶ୍କୀର ଝାଡ଼ଖଣ୍ଡ କର୍ଷାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ମଣିପୁର ମିଜୋରାମ ଓଡ଼ିଶା ରାଜସ୍ଥାନ ତାମିଲନାଡୁ ତେଲଙ୍ଗାନା ତ୍ରିପୁରା ଉତ୍ତରପ୍ରଦେଶ ଉତ୍ତରାଖଣ୍ଡ ଓ ପଣ୍ଟିମବଙ୍ଗ ଆଦି ରାଜ୍ୟକୁ ଚଳାଚଳ କରୁଛି ରେଳ ମନ୍ତ୍ରଶାଳୟ କହିଛି ଯାତ୍ରୀମାନେ ଟ୍ରେନ୍ରେ ଚଢ଼ିବା ପୂର୍ବରୁ ସେମାନଙ୍କର ସବୁ ପ୍ରକାରର ଯାଞ୍ଚ କରାଯାଉଛି ଶ୍ରମିକ ସ୍ୱେଶାଲ୍ ଟ୍ରେନ୍ଗୁଡ଼ିକର ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି ରେଲଓ୍ରେ ଟିକେଟ୍ କ୍ୟାନ୍ସଲେସନ୍ ରେଳ ମନ୍ତ୍ରଶାଳୟ କହିଛି ମେଲ୍ ଏକ୍ସପ୍ରେସ୍ ପାସେଞ୍ଜର ଓ ସହରତଳି ଟ୍ରେନ୍ ସେବା ସମେତ ନିୟମିତ ଯାତ୍ରୀବାହୀ ଟ୍ରେନ୍ ସେବାକୁ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ବାତିଲ କରାଯାଇଛି ମନ୍ତ୍ରଣାଳୟ କହିଛି ଏହିସବୁ ଟ୍ରେନ୍ଗୁଡ଼ିକ ପାଇଁ ବୁକ୍ ହୋଇଥିବା ଟିକେଟ୍ଗୁଡ଼ିକର ଅର୍ଥ ଫେରସ୍ତ ଦିଆଯିବ

ତେବେ ଶ୍ରମିକ ସ୍ୱେଶାଲ ଟ୍ରେନ୍ ଓ ସ୍ୱେଶାଲ ପାସେଞ୍ଜର ଟ୍ରେନ୍ ସେବା କାରି ରହିବ

ଯେଉଁ ଯାତ୍ରୀମାନଙ୍କ ଶରୀରରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ଲକ୍ଷଣ ଦେଖାଦେବ ସେମାନଙ୍କର ଟିକେଟ୍ର ମୂଲ୍ୟ ଫେରସ୍ତ ଦେବାକୁ ମଧ୍ୟ ରେଳବାଇ ନିର୍ଦ୍ଦେଶ ଜାରି କରିଛି ଯାଞ୍ଚ ସମୟରେ ଯେଉଁ ଯାତ୍ରୀମାନଙ୍କର ଶରୀରର ତାପମାତ୍ରା ଅଧିକ ଥିବ କିମ୍ବା ସେମାନଙ୍କଠାରେ କରୋନା ଭୂତାଣୁ ଲକ୍ଷଣ ଦେଖାଦେବ ସେହି ଯାତ୍ରୀମାନଙ୍କୁ ଟ୍ରେନ୍ରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ ଏଭଳି କ୍ଷେତ୍ରରେ ସେହି ଯାତ୍ରୀମାନଙ୍କୁ ସେମାନଙ୍କର ଟିକେଟର ସମ୍ପୂର୍ଣ୍ଣ ମ୍ବଲ୍ୟ ଫେରସ୍ତ ଦିଆଯିବ ରେଳବାଇ କହିଛି ସେହି ଯାତ୍ରୀମାନଙ୍କୁ ସମସ୍ତ ପ୍ରବେଶପଥ ଯାଞ୍ଚସ୍ଥଳୀ ଓ ଥର୍ମାଲ୍ ସ୍କ୍ରିନିଂ ସ୍ଥୁଳୀଗୁଡ଼ିକରେ ଟିଟିଇ ସାର୍ଟିଫିକେଟ୍ ଦିଆଯିବ ଟିଟିଇ ସାର୍ଟିଫିକେଟ୍ ପାଇବା ପରେ ସେହି ଯାତ୍ରୀମା ନେ ଅନ୍ଲାଇନ୍ ଟିଡିଆର୍ ଫର୍ମ ଦଶଦିନ ଭିତରେ ପୂରଣ କରି ଦାଖଲ କରିବେ ଓ ଏହା ପରେ ସେମାନଙ୍କ ସେମାନଙ୍କର ଟିକେଟ୍ର ମୂଲ୍ୟ ଫେରସ୍ତ ମିଳିବ

ଆଜି ଚଳାଚଳ କରୁଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ଦିବ୍ରୁଗଡ଼ ନୂଆଦିଲ୍ଲୀ ଜାମ୍ମୁତାୱି ନୂଆଦିଲ୍ଲୀ ବିଳାଶପୁର ନୂଆଦିଲ୍ଲୀ ରାଞ୍ଚି ନ୍ତଆଦିଲ୍ଲୀ ଓ ନ୍ତଆଦିଲ୍ଲୀ ଭୁବନେଶ୍ୱର ରହିଛି

ଏହି ସ୍ୱତନ୍ତ ଟ୍ରେନ୍ଗୁଡ଼ିକ ଶ୍ରମିକ ସେଶାଲ୍ ଟ୍ରେନ୍ଗୁଡ଼ିକ ବ୍ୟତୀତ ଚଳାଚଳ କର୍ଛି ରେଳ ଷ୍ଟେସନ୍ଗ୍ରଡ଼ିକରେ ଯାତ୍ରୀମାନଙ୍କର ପ୍ରବେଶ ଦ୍ୱାରଠାରେ ଥର୍ମାଲ ସ୍କ୍ରିନିଂ କରାଯାଉଛି ଯେଉଁ ଲୋକମାନଙ୍କ ପାଖରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର କୌଣସି ଲକ୍ଷଣ ଦେଖା ଯାଉନାହିଁ କେବଳ ସେହିମାନଙ୍କୁ ରେଳଯାତ୍ରା କରିବା ପାଇଁ ଅନୁମତି ଦିଆଯାଉଛି ଆଇସିଏମ୍ଆର ଡବ୍ଲଏଚ୍ଓ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍ଆର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆରମ୍ଭ କରାଯାଇଥିବା ଗ୍ଲୋବାଲ୍ ସଲିଡାରିଟି ଟ୍ରାଏଲ୍କୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ତ୍ୱରାନ୍ଧିତ କରିଛି କୋଭିଡ୍ ନାଇଷ୍ଟିନ୍ର ଫଳପ୍ରଦ ଚିକିତ୍ସା ପାଇଁ ଏହି ପଦକ୍ଷେପ ନିଆଯାଉଛି ସଲିଡାରିଟି ଏକ ଆନ୍ତର୍କାତିକ କ୍ଲିନିକାଲ୍ ଟ୍ରାଏଲ୍

କୋଭିଡ୍ ନାଇଷ୍ଟିନ୍ର ଚିକିତ୍ସାରେ ସେଗୁଡ଼ିକ କେତେଦୂର ଫଳପ୍ରଦ ହେବ ଏଥିରେ ତାହାର ପରୀକ୍ଷା କରାଯିବ ଏହି ପରୀକ୍ଷାରେ ବିଭିନ୍ନ ଦେଶର କରୋନାରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ଓ ସେହି ଔଷଧଗୁଡ଼ିକ ସଂକ୍ରମିତମାନଙ୍କ ଆରୋଗ୍ୟରେ କେତେଶୀଘ୍ର କାର୍ଯ୍ୟ କରୁଛି ଓ ସଂକ୍ରମଣକୁ ରୋକିବାରେ କେତେ ସଫଳ ହେଉଛି ତାହାର ପରୀକ୍ଷା କରାଯିବ ଏହି ଆନ୍ତର୍ଜାତିକ ଉଦ୍ୟମରେ ଭାରତର ଅଶଗ୍ରହଣ ବିଷୟରେ ଉଲ୍ଲେଖ କରିବାକୁ ଯାଇ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଓ ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଆଇସିଏମ୍ଆର୍ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଜରିଆରେ ଅହରହ ଗବେଷଣା କରୁଛି ସେ କହିଛନ୍ତି ଡବ୍ଲଏଚ୍ଓର ସଲିଡାଟରି ଟ୍ରାଏଲ୍ରେ ଅଶଗ୍ରହଣ କରିବା ପାଇଁ ନିଷ୍ପଭି ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଶ୍ରୀ ଭାର୍ଗବ କହିଛନ୍ତି ଆଇସିଏମ୍ଆରର ଜାତୀୟ ଏଡ୍ସ ଗବେଷଣା ପ୍ରତିଷାନ ଏନ୍ଏଆର୍ଆଇ ଭାରତରେ ଏହି ପରୀକ୍ଷା ପାଇଁ ଜାତୀୟ ସମନ୍ୱୟକାରୀର ଭୂମିକା ଗ୍ରହଣ କରିବ

ସେ କହିଚ୍ଚନ୍ତି ଏହାଫଳରେ ଭାରତୀୟ ଗବେଷକ ଓ ଅନୁଷ୍ଠାନଗୁଡ଼ିକ କୋଭିଡ୍ ନାଇକ୍ଷିନର ଚିକିତ୍ସା ପାଇଁ ଏକ ଫଳପ୍ରଦ ଔଷଧ ବାହାର କରିବା ପାଇଁ ଆନ୍ତର୍ଜାତିକ ଉଦ୍ୟମରେ ସାମିଲ ହେବାର ଗୌରବ ଲାଭ କରିବେ ସେ ପୁଣି କହିଛନ୍ତି ଏହି ପରୀକ୍ଷା ସଫଳତାର ସହ ସଂପନ୍ନ ହୋଇଯିବା ପରେ ଭାରତ ଉଭୟ ଗବେଷଣା ଓ ଔଷଧ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ଗ୍ନଟେରସ୍ ଅପିଲ୍ ଜାତିସଂଘ ସେକ୍ରେଟେରୀ ଜେନେରାଲ୍ ଆଷ୍ଟ୍ରୋନିଓ ଗୁଟେରସ୍ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଉପୁଜିଥିବା ମାନସିକ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ସ୍ୱାସ୍ଥ୍ୟ କ୍ଷେତ୍ର କର୍ତ୍ତ୍ୱପକ୍ଷ ଓ ସାମାଜିକ ସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି ସଂକ୍ରମଣ ବୃଦ୍ଧି ପାଇବା ସହ ମାନସିକ ଯନ୍ତ୍ରଣା ମଧ୍ୟ ବୃଦ୍ଧି ପାଉଥିବା ବିଷୟରେ ସେ ଚେତାବନୀ ଦେଇଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଯେଉଁ ଲୋକମାନେ ସେମାନଙ୍କର ଆତ୍କୀୟସ୍ୱଜନଙ୍କୁ ହରାଉଛନ୍ତି କାମଧନ୍ଦା ଲୋପ ପାଇଯିବାରୁ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି ସଂକ୍ରମିତ ହୋଇ ପୂଥକୀକରଣ କେନ୍ଦ୍ରରେ ରହୁଛନ୍ତି ଓ ଗମନାଗମନ ଉପରେ କଟକଣା ଯୋଗୁଁ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହୁଛନ୍ତି ସେମାନେ ଘୋର ମାନସିକ ଦୁଞ୍ଚିନ୍ତା ଦେଇ ଗତି କରୁଛନ୍ତି ଏଭଳି ଲୋକମାନଙ୍କ ମନରେ ସେମାନଙ୍କର ଭବିଷ୍ୟତକୁ ନେଇ ଏକ ଅହେତୁକ ଭୟ ଦେଖାଦେଇଛି କାତିସଂଘ ମୁଖ୍ୟ ଗତକାଲି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ବର୍ଭମାନ ସର୍ବସାଧାରଣ ଓ ସମ୍ପ୍ରଦାୟଗୁଡ଼ିକୁ ମାନସିକ ସ୍ତରରେ ଘୋର ଆଘାତ ପହଞ୍ଚାଇଛି ଶ୍ରୀ ଗୁଟେରସ କହିଛନ୍ତି ଯେଉଁମାନଙ୍କ ପାଇଁ ମାନସିକ ସହାୟତା ଅଧିକ ଆବଶ୍ୟକ ରହିଛି ସେମାନଙ୍କ ମଧ୍ୟରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀ ବୟୋଜ୍ୟେଷ୍ଠ ବ୍ୟକ୍ତି ବାଳକ ବାଳିକା ଯୁବା ଓ ଯେଉଁମାନେ ଆଗରୁ କୌଣସି ନା କୌଣସି ମାନସିକ ରୋଗରେ ପିଡ଼ିତ ଥିଲେ ସେହିଭଳି ଲୋକମାନେ ରହିଛନ୍ତି